ମହାରାଷ୍ଟ୍ରର ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବର୍ଷନ କରାଯାଇଛି

ଦଳର ସଭାପତି ତଥା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ଆଜି ଦିଲ୍ଲୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ଗାଜିଆବାଦ୍ଠାରେ ଆୟୋଜିତ ହେଉଥିବା ଏଭଳି ଆଉ ଏକ ଗଣସମ୍ପର୍କ କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକାରୀ ସଭାପତି କେପି ନଡ୍ରା ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ଦେଶର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା ଏଭଳି କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଓ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ ନିତୀନ୍ ଗଡ଼କରୀ ଓ ଅନ୍ୟମାନେ ଘରକୁ ଘର ବୁଲି ଲୋକଙ୍କୁ ଏହି ଆଇନ ସମ୍ପର୍କରେ ଅବଗତ କରାଇବେ

ଏଥିପାଇଁ ଦଳର ନେତା ଓ କର୍ମୀମାନେ ବିଭିନ୍ନ ସ୍ଥାନରେ ଗଣ ସମ୍ପର୍କ ଅଭିଯାନ ଆରମ୍ଭ କରିଛନ୍ତି ବିକେପି ପକ୍ଷରୁ ଏଥିପାଇଁ ମଧ୍ୟ ଏକ ନିଃଶୁଳ୍କ ଟେଲିଫୋନ୍ ନୟରର ବ୍ୟବସ୍ଥା କରାଯାଇଛି

ଏଲ୍ଜେପି ସିଏଏ ଏଲ୍ଜେପି ସଭାପତି ଚିରାଗ୍ ପାଶ୍ୱାନ୍ କହିଛନ୍ତି ନାଗରିକତ୍ୱ ସଂଶୋଧନ ଆଇନ କୌଣସି ଭାରତୀୟଙ୍କର ଅଧିକାରକୁ କ୍ଷୁଣ୍ଣ କରୁ ନାହିଁ ଏହାକୁ ଏନ୍ଡିଏର ସବୁ ଘଟକ ଦଳ ସମର୍ଥନ କରନ୍ତି ବୋଲି ସେ କହିଛନ୍ତି ଗତକାଲି ବିହାର ସରିଫ୍ଠାରେ ସାମ୍ବାଦିକଙ୍କ ସହ କଥାବାର୍ତ୍ତାବେଳେ ସେ କହିଛନ୍ତି ଏହି ଆଇନକୁ ନେଇ ବିରୋଧି ଦଳଗୁଡ଼ିକ ଅଯଥାରେ ଲୋକଙ୍କ ମଧ୍ୟରେ ବିଭ୍ରାନ୍ତି ସୃଷ୍ଟି କର୍ରଛନ୍ତି ଏସ୍ଜିପିସି ନାନ୍କାନା ସାହେବ୍ ଗୁରୁନାନକଙ୍କ ଜନ୍ମସ୍ଥଳୀ ପାକିସ୍ତାନର ନାନ୍କାନାରେ ଥିବା ନାନ୍କାନା ସାହେବ ଗ୍ରର୍ଦ୍ୱାର ଉପରେ କେତେକ ଲୋକ ସଂଘବଦ୍ଧ ଭାବେ ଆକ୍ରମଣ କରିବା ପରେ ସେଠା ପରିସ୍ଥିତି ଅନ୍ତ୍ୟାନ କରିବାକୁ ଶିରୋମଣି ଗ୍ରରଦ୍ୱାର ପ୍ରବନ୍ଧକ କମିଟି ଏସ୍ଜିପିସି ଏକ ଚାରିଜଣିଆ ପ୍ରତିନିଧ୍ୟ ଦଳ ପଠାଇବ ଏସ୍ଜିପିସିର ମ୍ରଖ୍ୟ ଗୋବିନ୍ଦ ସିଂହ ଲଙ୍ଗ୍ୱାଲ୍ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ପ୍ରତିନିଧି ଦଳ ନାନ୍କାନା ସାହେବ୍ରେ ପହଞ୍ ପରିସ୍ଥିତିର ଅନ୍ଧ୍ୟାନ କରିବା ସହ ଆଖପାଖରେ ରହ୍ରଥିବା ଶିଖ ପରିବାରଗୁଡ଼ିକୁ ମଧ୍ୟ ଭେଟିବ ଏହି ଐତିହାସିକ ଗୁରୁଦ୍ୱାର ଉପରେ ହୋଇଥିବା ଆକ୍ରମଣକୁ ସେ ତୀବ୍ର ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପାକିସ୍ତାନ ନିକଟରେ ଦାବି କରିଛନ୍ତି ଏହି ଆକ୍ରମଣ ଘଟଣାଦ୍ୱାରା ଶିଖ୍ ସମ୍ପ୍ରଦାୟ ମନରେ ଗଭୀର ଆଘାତ ଲାଗିଛି ଜାତିସଂଘରେ ଏହି ପ୍ରସଙ୍ଗ ଏସ୍ଜିପିସି ଉଠାଇବ ବୋଲି ସେ କହିଛନ୍ତି ସ୍ଟଚନାଯୋଗ୍ୟ କେତେକ ଲୋକ ସଂଘବଦ୍ଧ ଭାବେ ଏହି ଗୁର୍ଦ୍ୱାର ଉପରେ ଟେକା ପଥର ମାଡ଼ କରିବା ସହ ଆକ୍ରମଣ କରିଥିଲେ ସେମାନେ ମଧ୍ୟ ସେଠାରେ ଉପସ୍ଥିତ ଥିବା ଶ୍ରଦ୍ଧାଳୁଙ୍କୁ ଡେଲା ପଥର ମାଡ଼ କରିବା ସହ ପୀଠର କେତେକ ସ୍ଥାନରେ ଭଙ୍ଗାର୍ରଜା କରିଛନ୍ତି ଭାରତ ସରକାର ଏହି ଘଟଣାରେ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ସେଠାରେ ବସବାସ କରୁଥିବା ଶିଖ୍ ସମୁଦାୟ ଏବଂ ସେମାନଙ୍କର ଉପାସନା ପୀଠର ଆବଶ୍ୟକ ସ୍ୱରକ୍ଷା ବ୍ୟବସ୍ଥା କରିବାକୁ ପାକିସ୍ତାନ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ଏୟାର୍ ଇଣ୍ଡିଆ ଏୟାର ଇଣ୍ଡିଆର ମ୍ରଖ୍ୟ ଅଶ୍ୱିନୀ ଲୋହାନୀ କହିଛନ୍ତି ଯେ ଏୟାର ଇଣ୍ଡିଆ ବନ୍ଦ ହୋଇଯିବ ବୋଲି ଯେଉଁ ଗୁଜବ ପ୍ରଚାର କରାଯାଉଛି ତାହା ସଂପ୍ରର୍ଶ୍ଣ ଭିଭିହୀନ ସେ କହିଛନ୍ତି ଆଗାମୀ ଦିନରେ ଏୟାର ଇଣ୍ଡିଆକୁ ଅଧିକ ସଂପ୍ରସାରଣ କରାଯିବ ଏଥିଲାଗି ଯାତ୍ରୀ ଓ ଏଜେଣ୍ଟଙ୍କ ସମେତ ଅନ୍ୟ କେହି ବି ଭୟଭୀତ ହେବାର କୌଣସି କାରଣ ନାହିଁ ଏୟାର ଇଣ୍ଡିଆ ହେଉଛି ଭାରତର ସବୁଠାରୁ ବଡ଼ କାତୀୟ ସ୍ତରର ଏୟାର ଲାଇନ୍

ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଏନ୍ସିପିର ଅଜିତ୍ ପଓ୍ୱାର୍ଙ୍କୁ ଅର୍ଥ ଓ ଯୋଜନା ବିଭାଗ ପ୍ରଦାନ କରାଯାଇଛି

ପ୍ରଥମ ଥର ବିଧାୟକ ହୋଇଥିବା ଶିବସେନାର ଆଦିତ୍ୟ ଠାକ୍ରେଙ୍କୁ ପରିବେଶ ପର୍ଯ୍ୟଟନ ଓ ପ୍ରୋଟୋକଲ୍ ବିଭାଗ ମିଳିଛି ବରିଷ କଂଗ୍ରେସ ନେତା ବାଲାସାହେବ ଥୋରାଟ୍ ରାଜସ୍କ ବିଭାଗ ପାଇଛନ୍ତି ଗ୍ରର୍ତ୍ୱପୂର୍ଣ୍ଣ କୃହାଯାଉଥିବା ସହରାଞ୍ଚଳ ବିକାଶ ଏବଂ ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ଭଳି ବିଭାଗ ଶିବସେନାର ଏକନାଥ୍ ସିନ୍ଦେଙ୍କ ଦିଆଯାଇଛି ପୂର୍ବତନ ମ୍ରଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ ନେତା ଅଶୋକ ଚହ୍ୱାଶଙ୍କ ପୂର୍ତ୍ତ ବିଭାଗ ମିଳିଛି

ପିଏମ୍ ଜୋଶୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିକେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଜୋଶୀଙ୍କ ଜନୁଦିବସ ଉପଲକ୍ଷେ ତାଙ୍କୁ ଅଭିନନ୍ଦନ କ୍ଷାଇବା ସହ ଦୀର୍ଘ ନିରାମୟ ଜୀବନ କାମନା କରିଛନ୍ତି ଏକ ଟ୍ୱିଟ୍ରେ ପ୍ରଧାନମନ୍ତ୍ରୀ କହିଛନ୍ତି ଡକ୍କର ଜୋଶୀ ତାଙ୍କର ଦୀର୍ଘ ରାଜନୈତିକ ଜୀବନ ଏବଂ ଜଣେ ପାର୍ଲାମେଣ୍ଟ ସଦସ୍ୟ ଓ ମନ୍ତ୍ରୀ ଭାବେ ଦେଶପାଇଁ ଯେଉଁ ଅବଦାନ ରଖିଛନ୍ତି ତାହା ଭୁଲିବାର ନୁହେଁ ଯେତେବେଳେ ରାଷ୍ଟ୍ରୀୟ ସ୍ୱାର୍ଥର ସୁରକ୍ଷା ଓ ଦେଶର ପ୍ରଗତିର ପ୍ରସଙ୍ଗ ଆସିଛି ସେତେବେଳେ ସେ ଏ ଦିଗରେ ସବୁମନ୍ତେ ଉଦ୍ୟମ କରିଛନ୍ତି ଡକ୍ଟର ଜୋଶୀଙ୍କ ସହ ଦୀର୍ଘଦିନ କାମ କରିବାର ସୁଯୋଗ ପାଇଥିବାରୁ ପ୍ରଧାନମନ୍ତ୍ରୀ ନିଜକ୍ ଧନ୍ୟ ମନେକରିଛନ୍ତି ଷ୍ଟେସନ୍ କୋଲାପ୍ସ ପଣ୍ଟିମବଙ୍ଗର ବର୍ଦ୍ଧମାନ ରେଳଷ୍ଟେସନ୍ କୋଠାର କିଛି ଅଂଶ ଗତକାଲି ସନ୍ଧ୍ୟାରେ ଭୁଷୁଡ଼ି ପଡ଼ିଛି

ସେମାନେ ଏବେ ବର୍ଦ୍ଧମାନ ହସ୍କିଟାଲ୍ରେ ଚିକିହାଧୀନ ଅଛନ୍ତି

ପଇନ୍ତରାବେଳେ ଜଣେ ଅଜ୍ଞାତ ବ୍ୟକ୍ତି ମ୍ୟାମାର ସୀମାରୁ ଭାରତକୁ ପ୍ରବେଶ କରୁଥିବାବେଳେ ଆସାମ ରାଇଫଲ୍ ବାହିନୀର ଯବାନମାନେ ତାକୁ ଧରିବାକୁ ଉଦ୍ୟମ କରିଥିଲେ ତେବେ ସେ ଧରିଥିବା ବ୍ୟାଗ୍କୁ ଫୋପାଡ଼ି ଦେଇ ଚମ୍ପଟ୍ ମାରିଥିଲା ସେହି ବ୍ୟାଗ୍ରେ ଏସବୁ ନିଶାଦ୍ରବ୍ୟ ରହିଥିଲା

ଏମାନେ ସମସ୍ତେ ଟେକ୍ନୋଲୋକି ଓ ଇଞ୍ଜିନିୟରିଂ ପୃଷ୍ଣଭୂମିର ଛାତ୍ର

ୟୁକେ ୱାର୍ସିପ୍ ମଧ୍ୟପ୍ରାଚ୍ୟରେ ସୃଷ୍ଟି ହୋଇଥିବା ଉତ୍ତେଜନାମଳକ ପରିସ୍ଥିତି ଦୃଷ୍ଟିରୁ ସେଠାରେ ଥିବା ନିଜର ନାଗରିକ ଏବଂ କାହାଜଗୁଡ଼ିକର ସୁରକ୍ଷା ପାଇଁ ହର୍ମୁଜ୍ ପ୍ରଣାଳୀକୁ ଦୁଇଟି ଯୁଦ୍ଧ ଜାହାଜ ପଠାଇବାକୁ ବ୍ରିଟେନ୍ ସରକାର ନିଷ୍କଉି ନେଇଛନ୍ତି

ଏହି ଆକ୍ରମଣରେ ଇରାକ୍ରେ କାର୍ଯ୍ୟ କରୁଥିବା କାସିମ୍ଙ୍କ ଘନିଷ୍ଠ ସହଯୋଗୀ ତଥା ମିଲିସିଆ ନେତା ଆବ୍ ମେହେଦି ଅଲ୍ ମୋହାଣ୍ଡେଜ୍ ମଧ୍ୟ ନିହତ ହୋଇଥିଲେ

କିକେଟ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିଟିକିଆ ଟି ଟ୍ୱେଣ୍ଟି ସିରିଜ୍ର ପ୍ରଥମ ମ୍ୟାଚ୍ ଆଜି ସନ୍ଧ୍ୟାରେ ଗ୍ରଆହାଟୀର ବର୍ଷାପଡ଼ା ଷ୍ଟାଡିୟମ୍ରେ ଖେଳାଯିବ

ଆକାଶବାଣୀ ପକ୍ଷରୁ ହିନ୍ଦୀ ଓ ଇଂରାଜୀରେ ଏହି ମ୍ୟାଚ୍ର ଧାରା ବିବରଣୀ ପ୍ରସାରଣ କରାଯିବ